ଏଥିରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଅଭିନବତ୍ୱ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗିକ ବିକାଶ ଭଳି ଗୁଣାବଳୀକୁ ଗୁରୁତ୍ୱ ଦିଆଯାଇଥାଏ

ଶିକ୍ଷା ମନ୍ତ୍ରଣାଳୟ ଯେଭଳି ପଦକ୍ଷେପ ନେଉଛି ଭାରତ ଖୁବ୍ଶୀଘ୍ର ବିଶ୍ୱ ଅଭିନବତ୍ୱ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରି ପାରିବ ବୋଲି ଶ୍ରୀ ସହସ୍ୱବୃଦ୍ଧେ କହିଛନ୍ତି

ବିଶେଷକରି ମହିଳାଙ୍କୁ ପ୍ରୋସାହିତ କରୁଥିବା ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଅଭିନବତ୍ୱ ଓ ଉଦ୍ୟୋଗିକ କ୍ଷେତ୍ରରେ ଲିଙ୍ଗଗତ ସମାନତା ଆଣିପାରୁଥିବା ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ନମୁନା ପରୀକ୍ଷା ବ୍ୟବସ୍ଥାରେ ବୃଦ୍ଧି ଓ ସହଜରେ ନମୁନା ପରୀକ୍ଷା କରାଯିବାପାଇଁ ପଦକ୍ଷେପ ଗ୍ରହଣ ଯୋଗୁଁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇପାରୁଛି

ମନ୍ତ୍ରଣାଳୟ କହିଛି ଅଧିକ ନମ୍ରନା ପରୀକ୍ଷା କରାଯିବା ଓ ଠିକ୍ ସମୟରେ ନମୁନା ପରୀକ୍ଷା କେବଳ ସଂକ୍ରମିତ ହାର କମ୍ କର୍ ନାହିଁ ଏହା ମଧ୍ୟ ମୃତ୍ୟୁ ହାର କମ୍ କରୁଛି

ଏହି ଅବସରରେ ପୁନେର ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ବାୟୋଲୋଜିକାଲ୍ ଇ ଏବଂ ଅହମ୍ମଦାବାଦର ଜାଇଡସ୍ କାର୍ଡିଲାର ଅଧିକାରୀମାନେ ଉପସ୍ଥିତ ଥିଲେ ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଟିକାଗୁଡ଼ିକର ବର୍ତ୍ତମାନର ସ୍ଥିତି ସଂପର୍କରେ ଟିକା ପ୍ରସ୍ତୁତକାରୀମାନେ ବିଶେଷଜ୍ଞ ଦଳକୁ ବିଭିନ୍ନ ସୂଚନା ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କଠାରୁ ସେମାନେ କ'ଣ ଆଶା କରୁଛନ୍ତି ସେ ସଂପର୍କରେ ଜଣାଇଥିଲେ ଗମେଣ୍ଟ୍ ଟ୍ରାଇବାଲ୍ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଆଦିବାସୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଉପରେ ସ୍ୱାସ୍ଥ୍ୟ ନାମକ ଏକ ଇ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି ଏହି ପୋର୍ଟାଲ ମାଧ୍ୟମରେ ଗୋଟିଏ ସ୍ଥାନରେ ଦେଶର ବିଭିନ୍ନ ଅଞ୍ଚଳର ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସଂପର୍କିତ ସୂଚନା ମିଳିପାରିବ ଏହି ଇ ପୋର୍ଟାଲରେ ଦେଶର ବିଭିନ୍ନ ସ୍ଥାନର ଗବେଷଣା ସଂକ୍ରାନ୍ତ ତଥ୍ୟ ସମେତ ଅଭିନବ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ହେବ ଯାହାଦ୍ୱାରା ବିଭିନ୍ନ ସ୍ଥାନର ଆଦିବାସୀମାନେ ସେମାନଙ୍କର ଅଭିଜ୍ଞତା ଆଦାନ ପ୍ରଦାନ କରିପାରିବେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୁଣ୍ଡା କହିଛନ୍ତି ଦେଶର ଆଦିବାସୀମାନଙ୍କୁ ବୃହତ୍ତର ସେବା ଯୋଗାଇଦେବା ଲକ୍ଷ୍ୟ ହାସଲ ପାଇଁ ଏହି ପୋର୍ଟାଲ ହେଉଛି ପ୍ରଥମ ପଦକ୍ଷେପ ଉପରାଷ୍ଟ୍ରପତି ଗବେଷଣା ଆଜିର ସମୟରେ ଆଇଆଇଟି ଓ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଗବେଷଣାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ଉପରାଷ୍ଟ୍ରପତି ଏମ୍ ଭେଙ୍କାୟାନାଇଡୁ କହିଛନ୍ତି

ସାମାଜିକ ସମସ୍ୟାର ସମାଧାନ ସକାଶେ ଗବେଷଣା ଓ ବିକାଶ ପ୍ରକଳ୍ପ କ୍ଷେତ୍ରରେ ସର୍ବାଧିକ ପୁଞ୍ଜିନିବେଶ କରାଯିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଏଥିଲାଗି ଘରୋଇ କ୍ଷେତ୍ର ମଧ୍ୟ ଆଗେଇ ଆସିବା ଦରକାର ବୋଲି ସେ କହିଚ୍ଚନ୍ତି ମଣିଷର ଜୀବନକୁ ଆରାମଦାୟକ ସହଜ ଓ ବିଶ୍ୱସ୍ତରୀୟ ସୁବିଧା ଦେବା ନିମନ୍ତେ ଗବେଷଣା ଦୃଷ୍ଟିନିବଦ୍ଧ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି

ନୂତନ ଶିକ୍ଷାନୀତି ଭାରତକୁ ବିଶ୍ୱ ଶିକ୍ଷା ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସକ୍ଷମ ହୋଇପାରିବ ବୋଲି ଉପରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି

ଶ୍ରୀ ଆସ୍ଥାନା ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଡିଜି ଅଛନ୍ତି

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ମହମ୍ମଦ ଜାଭେଦ୍ ଅଖ୍ତର ଅଗ୍ନିଶମ ସେବା ଓ ହୋମ୍ଗାର୍ଡ ବିଭାଗର ଡିଜି ଭାବେ ନିଯ୍ନକ୍ତି ପାଇଛନ୍ତି

ଦେଶର ନଦୀ ଓ ସମୁଦ୍ରରେ ଡଲ୍ଫିନ୍ମାନଙ୍କ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଉଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଜଙ୍ଗଲ ମନ୍ତ୍ରୀ ସଚିବ ଓ ବରିଷ୍ଣ ଅଫିସରମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରି ଶ୍ରୀ ଜାବ୍ଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଡଲ୍ଫିନ୍ ପ୍ରକଳ୍ପ ଓ ସିଂହ ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ଲକ୍ଡାଉନ୍ ଆରନ୍ନ ହେବା ପୂର୍ବରୁ ସେ ଆମେରିକାରେ ଥିଲେ ଏବଂ ସେଠାରୁ ଫେରିପାରିନଥିଲେ

ତାଙ୍କ ବିୟୋଗରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶାସ୍ତ୍ରୀୟ ସଂଗୀତର ଏହି ମହାନ ଗାୟକଙ୍କ ନିଧନରେ ଶୋକ ପ୍ରକାଶ କରି କହିଛନ୍ତି ପ୍ରାୟ ଆଠ ଦଶନ୍ଧି ଧରି ପଣ୍ଡିତ ଯଶରାଜ ନିଜ ଗାୟନଶୈଳୀ ମାଧ୍ୟମରେ ସଂଗୀତକଗତକୁ ସମ୍ମୋହିତ କରି ରଖିଥିଲେ ଏହି ଅବସରରେ ସେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ନିଜ ଶୋକବାର୍ତ୍ତାରେ କହିଛନ୍ତି ଆଠ ଦଶନ୍ଧି ଧରି ନିଜ ସାଙ୍ଗୀତିକ ଜୀବନରେ ପଣ୍ଡିତ ଯଶରାଜ ବହୁ କାଳଜୟୀ ଶାସ୍ତ୍ରୀୟ ସଂଗୀତ ରଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୋକବାର୍ତ୍ତାରେ କହିଛନ୍ତି ପଣ୍ଡିତ ଯଶରାଜଙ୍କ ମୃତ୍ୟୁ ଭାରତୀୟ ସାଂସ୍କୃତିକ ଜଗତରେ ଏକ ବିରାଟ ଶ୍ରନ୍ୟତା ସୃଷ୍ଟି କରିଛି